ଗତ ଗୁରୁବାର ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଏହା ଲୋକସଭାରେ ଗୃହିତ ହୋଇଥିଲା ଏହି ବିଲ୍ ତତ୍କ୍ଷଣାତ୍ ତିନି ତଲାକ୍କୁ ଅସିଦ୍ଧ ଓ ବେଆଇନ୍ ଘୋଷଣା କରିଛି ଏହି ବିଲ୍ ଅନୁସାରେ ତିନି ତଲାକ୍ ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିକୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିବ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ ଉପସ୍ଥାପନ କରିବେ ଶୁକ୍ରବାର ଶ୍ରୀ ପ୍ରସାଦ କହିଥିଲେ ଯେ ଏହି ବିଲ୍କୁ ରାକ୍ୟସଭାରେ ସମର୍ଥନ ମିଳିବ ବୋଲି ସେ ଆଶାବାଦୀ ତେବେ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ର ସଭ୍ୟସଂଖ୍ୟା କମ୍ ରହିଛି ତେବେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ହୁଇପ୍ କାରି କରାଯାଇଛି ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ବିଲ୍କୁ ବର୍ତ୍ତମାନ ସ୍ୱର୍ପରେ ଗୃହୀତ କରାଇବା ପାଇଁ ତାଙ୍କ ଦଳ ସମର୍ଥନ ଦେବ ନାହିଁ ଦିଲ୍ଲୀ ମେଟ୍ରୋ ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ ଅନ୍ତର୍ଗତ ଲଜପତନଗର ମୟରବିହାର ପକେଟ୍ ୱାନ୍ କରିଡର ଆଜି ଲୋକାର୍ପିତ ହେବ

ଏହାଫଳରେ ଆଶ୍ରମ ଓ ମୟୂରବିହାର ଅଞ୍ଚଳକୁ ମେଟ୍ରୋ ସେବା ମିଳିବ

ଅତଏବ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ବାଣ ଫୁଟିଲେ କିମ୍ବା ଯାନବାହାନ ଚଳାଚଳ ଜନିତ ଧୂଆଁ ବଢ଼ିଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସତର୍କ କରାଇ ଦିଆଯାଇଛି

କ୍ରମଶଃ ଏହି ସ୍ଥିତିରେ ଉନ୍ନତି ଆସିବ ବୋଲି ବୋର୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ତେବେ ସେ ପର୍ଯ୍ୟନ୍ତ ପରିବେଶକୁ ପ୍ରଭାବିତ କଲାଭଳି ବାଣ ଫୁଟାଇବା ନିଆଁ ଜାଳିବା କିମ୍ବା ଗାଡ଼ି ମୋଟରରୁ ଅଧିକ ଧୂଆଁ ଛାଡ଼ିବା ଭଳି ଘଟଣା ପ୍ରତି ଦୃଷ୍ଟି ଦିଆନଗଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି

ଏଥର ମୁଖ୍ୟ ବିଷୟବସ୍ତୁ ରହିଛି 'ଭବିଷ୍ୟତ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି'

ଏଥିରେ ଦେଶବିଦେଶର ନୋବେଲ୍ ପୁରସ୍କାର ବିଜେତା ପ୍ରତିଷ୍ଠିତ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ଯୁବ ଗବେଷକ ଓ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ଯୋଗଦେବେ

ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବିଶ୍ୱବିଦ୍ୟାଳୟ ମଂକୁରୀ ଆୟୋଗ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ ପ୍ରତିନିଧି ତଥା ଦେଶବିଦେଶର ବହୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଯାହାର ଉତ୍ତମ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ଜିଏସ୍ଟି ପ୍ରବର୍ତ୍ତନ ବଜାରରେ ଉତ୍ତମ ଖାଉଟି ଚାହିଦା ଭିଭିଭୂମି କ୍ଷେତ୍ରରେ ଅଧିକ ନିବେଶ ଆଦି କାରଣରୁ ଭାରତର ଅର୍ଥନୀତି ସନ୍ତୋଷଜନକ ଭାବେ ବଢୁଛି

ଏନ୍ଆଇଏ ଆଇଏସ୍ଆଇଏସ୍ ଦିଲ୍ଲୀରେ ଇସ୍ଲାମିକ୍ ଷ୍ଟେଟ୍ ସଂଗଠନର ଏକ ଶାଖା ହରକତ ଉଲ୍ ହର୍ବ ଇ ଇସ୍ଲାମ୍ର ସକ୍ରିୟତା କଣାପଡ଼ିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଖାନ୍ତଲାସ ଜାରି ରଖିବା ସହ କେତେକ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ଗତକାଲି ପୂର୍ବଦିଲ୍ଲୀର ଜାଫ୍ରାବାଦ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ଏଥିସହିତ କେତେକଙ୍କୁ ମଧ୍ୟ ଏ ସଫପର୍କରେ ପଚରାଉଚରା କରାଯାଇଛି

ସେମାନେ କିଛି ରାଜନୈତିକ ବ୍ୟକ୍ତି ସୁରକ୍ଷା ସଂସ୍ଥା ଏବଂ ଦିଲ୍ଲୀର କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ମସୁଧା କରୁଥିଲେ

ବାଂଲା ପୋଲ୍ ବାଂଲାଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମି ଲିଗ୍ ଦଳ ବିପୁଳ ବିଜୟ ହାସଲ କରିଛି

ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି

ନିର୍ବାଚନର ଫଳାଫଳକୁ କ୍ରାତୀୟ ଐକ୍ୟ ମେଣ୍ଟ ପ୍ରତ୍ୟାଖ୍ୟାନ କରିଛି ଏକ ନିରପେକ୍ଷ କାମଚଳା ସରକାର ଅଧୀନରେ ସାନି ନିର୍ବାଚନ କରିବାକୁ ମେଣ୍ଟ ପକ୍ଷରୁ ଦାବି କରାଯାଇଛି ଆଜି ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ

ତେବେ ଏହାକୁ ନିର୍ବାଚନ କମିଶନ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ନିର୍ବାଚନ କମିଶନର ମୁଖ୍ୟ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ସହିତ ପୂର୍ବରୁ ପ୍ରାଦେଶିକ ଓ କିଲ୍ଲାପରିଷଦ ନିର୍ବାଚନ ଏବଂ ଗଜ୍ନୀ ପ୍ରଦେଶରେ ସ୍ଥଗିତ ଥିବା ପାର୍ଲାମେଣ୍ଟ ନିର୍ବାଚନ ମଧ୍ୟ ଏକାସମୟରେ ଅନୁଷ୍ଠିତ ହେବ

ଟାୟାର ଫାଟିଯିବାରୁ ଗୋଟିଏ ଟ୍ରକ୍ ନିୟନ୍ତ୍ରଣ ହରାଇ ଅନ୍ୟ ଏକ ଟ୍ରକ୍ ଓ କାର୍ ଉପରକୁ ମାଡ଼ିଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ

ସେମାନଙ୍କ ପାଖରେ କୌଣସି ପରିଚୟପତ୍ର ନଥିଲା ଏହି ସ୍ଥାନଟି ମୁମ୍ବାଇର ନିକଟବର୍ତ୍ତୀ କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ଯେ ଗିରଫ ହୋଇଥିବା ଲୋକମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି କହୁଛନ୍ତି ଅଧିକ ପଚରା ଉଚରା ପାଇଁ ସେମାନଙ୍କୁ ୱାସି ପୁଲିସ୍କୁ ହସ୍ତାନ୍ତର କରାଯାଇଛି

ଏଥିରେ ଦେଶର ଶୀର୍ଷସ୍ତରର ବକୁରମାନେ ଯୋଗଦେବେ

ବିଶ୍ୱ ରୌପ୍ୟ ଓ ବୋଞ୍ଜ ପଦକ ବିଜେତା ସୋନିଆ ଚହଲ ଲଭ୍ଲିନା ବଡ଼ଗୋସାଇଁ ପିଙ୍କି ଜାଙ୍ଗରା ଓ ନିଖତ ଜରିନ୍ ଏଥିରେ ଭାଗ ନେଉଛନ୍ତି

ଯୁବ ଅଲମ୍ପିକ୍ କ୍ରୀଡ଼ା ଚମ୍ପିୟନ୍ ସୌରଭ ଉଭୟ ବର୍ଗରେ ପ୍ରଥମ ଅଭ୍ୟାସରେ ଶନିବାର ଦିନ ବିଜୟ ହାସଲ କରିଥିଲେ